ବିଭିନ୍ନ ନିଯୁକ୍ତର ବିଙ୍କାପନ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ ଫଳ ପ୍ରକାଶରେ ସ୍ୱ ଉତ୍ତରଦାୟିତ୍ ଆଶିବା ପାଇଁ ଏହି ପୋର୍ଚାଲ୍ ପ୍ରସ୍ତୁତ କରାଯାଇଛି

ସ୍ଥାୟୀ ଆକାଉଣ୍କ ନମ୍ନର ବ୍ୟବହାର କରି ପରୀକ୍ଷାର୍ଥୀ ଓପିଏସ୍ସି ଦ୍ୱାରା ପରିଚାଳିତ ଯେକୌଣସି ପରୀକ୍ଷା ଦେଇ ପାରିବେ

ଏହି ସ୍ଥାନଗୁଡ଼ିକରେ ସ୍ୱାଇକ୍ ବ୍ୟାରିଅର ଲଗାଯିବ ବୋଲି ନିଷ୍ବଉି ନିଆଯାଇଥିବା ଜଣାପଡ଼ିଛି